ଖୁବ୍ ଶୀଘ୍ର ବିଧାନସଭା ସଚିବାଳୟ ପକ୍ଷରୁ ସବୁ ବିଧାୟକମାନଙ୍କୁ ଏ ନେଇ ଚିଠି ପଠାଯିବ

ବର୍ଉମାନ ଦେବଗଡ଼ ପଲିଟେକ୍ପିକ୍ ବିଦ୍ୟାଳୟ କୋଠାକୁ ଅସ୍ଚାୟୀ କୋଭିଡ୍ ଡାକ୍ତରଖାନାରେ ପରିଶତ କରାଯାଇ ଆକ୍ରାନ୍ତଙ୍କ ଚିକିସା କରାଯାଉଥିବା ବେଳେ ଗୁରୁତର ରୋଗୀଙ୍କୁ ସମଲପୁର କେଦୁଝର ଓ ଅନୁଗୁଳ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡୁଛି

ଏ ନେଇ ରାକ୍ୟ ସରକାରଙ୍କ ନିଷ୍ବଭି କ୍ରମେ ଅର୍ଥ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି